ଅନ୍ୟପକ୍ଷରେ ବି ମୁଖପାତ୍ର ଗୋଲୋକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଗଣମାଧ୍ଧମ ଓ ସାମାଜିକ ଗଣମାଧ୍ଧମର ଦାୟିତ୍ୱ ଅର୍ପଣ କରାଯାଇଛି

ରାକ୍ୟ ଅର୍ଥମନ୍ତ ଶଶଭ଼ଷଣ ବେହେରା ଏହି ମନ୍ତୀଗୋଷୀର ଅନ୍ୟତମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି

ଧନୁଯାତ୍ରା ପ୍ରମୁଖ ଆକର୍ଷଣ ହେଉଛି କଂସ ରାଜାଙ୍କ ମଥୁରା ଭ୍ରମଶ

ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶାତ୍ତିଶୃଙ୍କଳା ବଜାୟ ରଖିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ଉପରେ ଆଲୋଚନା କରାଯାଇଛି

ସେମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସିଟାଲ୍ରେ ଭର୍ତି କରାଯାଇଛି